ଏବଂ ରାଜ୍ୟର ସବ୍ ଅଞ୍ଞଳରେ ପ୍ରବେଶ କଲା ମୌସ୍ମୀ

ତେବେ ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ୱିଟାଲ୍ରେ ଚିକିହାପାଇଁ ଭର୍ତି କରାଯାଇଛି

ଗଣମାଧ୍ଧମରେ କାର୍ଯ୍ୟରତ କର୍ମଚାରୀ ମଧ୍ଧ ସେମାନଙ୍କ ଅଫିସକୁ ଯାଇପାରିବେ ଏଲ୍ପିଜି ଡିଷ୍ଟିବ୍ୟସନ୍ ରକ୍ଷନ ଗ୍ୟାସ୍ର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ମକ୍ତ କାର୍ଯ୍ୟାଳୟ କର୍ମଚାରୀ ଓ ଯାନବାହନ ଚଳାଚଳ ପାଇଁ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହି

ଗତକାଲି ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ ଲାଗୁ କରିଛନ୍ତି

ତେଣୁ ଆନ୍ତଃରାକ୍ୟ ବସ୍ ଚଳାଚଳ ବନ୍ଦ୍ ହୋଇପାରେ ବୋଲି ପରିବହନ ମନ୍ତୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି

ସୂଚନାଯୋଗ୍ୟ ପୂର୍ବରୁ ଆସନ୍ତା ସୋମବାରକୁ ରଜ ସଂକ୍ରାନ୍ଡି ପାଇଁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି

ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି